ଏସ୍ଏସ୍ ଆଡଜର୍ଣ୍ଣ ସରକାର ଏବଂ ବିରୋଧି ଦଳ ମଧ୍ୟରେ ଗତିରୋଧ ଜାରି ରହିଥିବାରୁ ଚତ୍ରର୍ଦ୍ଦଶ ଦିନପାଇଁ ଆକ୍କି ମଧ୍ୟ ସଂସଦର ଉଭୟ ଗୃହ ମୁଲତବୀ ରହିଛି ବିଭିନ୍ନ ପ୍ରସଙ୍ଗରେ ବିରୋଧି ଦଳ ସଦସ୍ୟମାନଙ୍କର ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି

ଏହାପରେ ବିରୋଧି ଦଳ କଂଗ୍ରେସ ସମେତ ଏଆଇଏଡିଏମ୍କେ ଏବଂ ଟିଡିପି ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍କୋଗାନ ଦେଇଥିଲେ ଏଆଇଏଡିଏମ୍କେ ସଦସ୍ୟମାନେ ସେହି ପୂର୍ବ ପ୍ରସଙ୍ଗ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ପ୍ରସଙ୍ଗ ଉଠାଇଥିଲେ ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ଟିଡିପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟମାନେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନୁସଚିତ କ୍ଷାତି ଓ ଜନକାତି ଅତ୍ୟାଚାର ନିବାରଣ ଆଇନ୍ କାର୍ଯ୍ୟକାରୀ କରିବାରେ ବିଫଳ ହେବା ଏବଂ ଦଳିତମାନଙ୍କ ଅଧିକାର ସୁରକ୍ଷା ନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ ସଦସ୍ୟମାନଙ୍କର ଏଭଳି ଆଚରଣ ଦେଖି ଗୃହର ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଅସନ୍ତୋଷ ପ୍ରକାଶ କରି ସାରା ଦେଶ ଏହି ଅଶୋଭନୀୟ ଦୂଶ୍ୟ ଦେଖୁଛି ବୋଲି କହିଥିଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିକୟ ଗୋଏଲ୍ ବିରୋଧି ଦଳ ସଦସ୍ୟମାନେ ଗୃହ ପରିଚାଳନାରେ ସହଯୋଗ କରିବା ପାଇଁ ଅନୁରୋଧ କରି ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ହଟ୍ଟଗୋଳ ଲାଗି ରହିବାରୁ ଅଧ୍ୟକ୍ଷ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ସେହିପରି ମଧ୍ୟାହୁ ପରେ ଲୋକସଭାର ଅଧିବେଶନ ପୁଣି ଆରମ୍ଭ ହେବାକ୍ଷଣି ଟିଆରଏସ୍ ଏବଂ ଏଆଇଏଡିଏମ୍କେ ଗୃହର ମଧ୍ୟଭାଗକୁ ଆସି ସେମାନଙ୍କ ଦାବି ସପକ୍ଷରେ ସ୍କୋଗାନମାନ ଦେଇଥିଲେ ତେଲଙ୍ଗାନାରେ ଚାକିରିରେ ସଂରକ୍ଷଣ କୋଟା ବୃଦ୍ଧି କରିବାପାଇଁ ଟିଆର୍ଏସ୍ ସଦସ୍ୟମାନେ ଦାବି କରିଥିବାବେଳେ କାବେରୀ ଜଜଳ ପରିଚାଳନା ବୋର୍ଡ଼ ଗଠନ କରିବାପାଇଁ ଏଆଇଏଡିଏମ୍କେ ସଦସ୍ୟମାନେ ଦାବି କରିଥିଲେ ଏପରି ପରିସ୍ଥିତିରେ ବାଚସ୍କତି ସୁମିତ୍ରା ମହାଜନ ୱାଇଏସ୍ଆର୍ କଂଗ୍ରେସ ଏବଂ ଟିଡିପି ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଆଗତ କରିବାପାଇଁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ଏହାକୁ ସମର୍ଥନ କରୁଥିବା ସାଂସଦମାନଙ୍କୁ ଗଣନା କରିବାରେ ସେ ବିଫଳ ହୋଇଥିଲେ ତେବେ କଂଗ୍ରେସ ଟିଏମ୍ସି ଏବଂ ବାମପନ୍ଥୀ ଦଳମାନେ ଏହି ପ୍ରସ୍ତାବକୁ ସମର୍ଥନ କରୁଥିଲେ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ବ୍ୟାଙ୍କ୍ ଦୁର୍ନୀତି ସମେତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବ ଦୋହରାଇ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିଯିବାପାଇଁ କହିଥିଲେ କିନ୍ତୁ ପରିସ୍ଥିତିରେ ସୁଧାର ନ ଆସିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ବାଚସ୍କତି ଗୃହକୁ ମୁଲତବୀ ରଖିଛନ୍ତି ପୂର୍ବାହୁରେ ମଧ୍ୟ ହଟ୍ଟଗୋଳ ଲାଗିରହିବାରୁ ବାଚସ୍କତି ମଧ୍ୟାହୁ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ

ଆଜି ରାଜ୍ୟସଭାରେ ଏହା ଗୃହୀତ ହୋଇଛି ଆକି ଶୃନ୍ୟକାଳରେ ବିନା ଆଲୋଚନାରେ ବାଚନିକ ଭୋଟ୍ରେ ଏହା ପାରିତ ହୋଇଛି ପୂର୍ବରୁ ଗତ ସପ୍ତାହରେ ଏହା ଲୋକସଭାରେ ଗୃହୀତ ହୋଇଥିଲା ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗ୍ୱାର୍ ଏହି ବିଲ୍ ଆଗତ କରି କହିଥିଲେ କର୍ମଚାରୀ ବିଶେଷକରି ମହିଳାମାନଙ୍କପାଇଁ ଏହି ବିଧେୟକ ଗୁରୁତ୍ୱପୂର୍ଣ୍ଣ ଏହି ବିଲ୍ରେ ମାତୃତ୍ୱକାଳୀନ ଦୀର୍ଘ ଅବକାଶ ସମୟକୁ ନିୟମିତ ସେବା ସହିତ ଗଣନା କରି ବେତନ ପ୍ରଦାନ କ୍ଷେତ୍ରରେ ସହାୟକ ହେବ

ରାଜସ୍ଥାନର ପୋଖରନ୍ ପରୀକ୍ଷା କେନ୍ଦ୍ରରୁ ଆଜି ସକାଳେ ଏହାର ପରୀକ୍ଷଣ କରାଯାଇଛି ସ୍ୱଦେଶୀ ଞ୍ଜାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ ନିଜର ସ୍ଥିରୀକୃତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବ୍ରହ୍ଜୋସ୍ର ସଫଳ ପରୀକ୍ଷଣପାଇଁ ସଶସ୍ତ ବଳ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ ଓ ପ୍ରତିରକ୍ଷା ଉଦ୍ୟୋଗକୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ସିଟ୍ ବାର୍ଭାରେ ମନ୍ତ୍ରୀ କହିଛନ୍ତି ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ରାଷ୍ଟ୍ରର ସୁରକ୍ଷାକୁ ଆଗକୁ ବଢ଼ାଇବ

ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇ ଏମାନେ ଜେଲ୍ରେ ଥିଲେ ଅଦାଲତରେ ଉପସ୍ଥିତ ଥିବା ଶ୍ରୀ ସିଂ ତାଙ୍କ ପତ୍ନୀ ପ୍ରତିଭା ସିଂଙ୍କୁ ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ୍ କୁମାର କାମିନ ପ୍ରଦାନ କରିଛନ୍ତି ସେହିପରି ଅଦାଲତ ୟୁନିଭର୍ସାଲ୍ ଆପ୍ଲ୍ ଆସୋସିଏଟ୍ ମାଲିକ ଚୁନିଲାଲ୍ ଚୌହାନ ପ୍ରେମରାଜ ଏବଂ ଲୱନ୍ କୁମାର ରୁଚ୍ଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି

ଏସ୍ସି ଜର୍ଣ୍ଣାଲିଷ୍ଟ ସୁପ୍ରିମ୍କୋର୍ଟ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ ପ୍ରତାପ ସମ୍ପୃକ୍ତ ଥିବା କନୈକ ସାମ୍ଘାଦିକ ହତ୍ୟା ସମ୍ବନ୍ଧୀୟ ମାମଲାକୁ ବନ୍ଦ୍ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ହୃଦୟଙ୍ଗମ କରିଛନ୍ତି ଯେ ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ କୌଣସି ଠୋସ୍ ପ୍ରମାଣ ଯୋଗାଡ଼ କରିପାରି ନାହିଁ ମୃତ ସାମ୍ଭାଦିକ ରାଜଦେଓ ରଞ୍ଜନଙ୍କ ପତ୍ରୀ ଯେଉଁ ଆବେଦନ ଦାଖଲ କରିଥିଲେ ଅନୁସନ୍ଧାନ ପରେ ତେଜ୍ ପ୍ରତାପ ଏହି ହତ୍ୟା ମାମଲାରେ ସାମିଲ୍ ନ ଥିବା ସିବିଆଇ ଜଣାଇଥିଲା ଲାଲୁପ୍ରସାଦଙ୍କ ପୁଅ ତେଜ୍ ପ୍ରତାପ ତାଙ୍କ ସ୍ୱାମୀଙ୍କ ହତ୍ୟା ସହିତ ସମ୍ପୃକ୍ତ ଦର୍ଶାଇ ସେ ଏହି ଆବେଦନ କରିଥିଲେ

ସ୍ନଚନା ଓ ପ୍ରସାରଣ ମନ୍ତ୍ରୀ ସ୍ଚତି ଇରାନୀ ଏବଂ ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ଇରାନୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିକିଟାଲ୍ ଇଷ୍ଠିଆର ସ୍ୱପ୍ନ ଏବେ ସାର୍ଥକ ହେବାରେ ଲାଗିଛି

ଅମରନାଥ ଯାତ୍ରା ଜନ୍ମୁ କାଶ୍ମୀର ରାଜ୍ୟପାଳ ତଥା ଅମରନାଥଜୀ ପୀଠ ବୋର୍ଡ଼ର ଅଧ୍ୟକ୍ଷ ଏନ୍ ଏନ୍ ଭୋରା ଗତକାଲି ଚଳିତ ବର୍ଷର ଅମରନାଥ ଯାତ୍ ପ୍ରସ୍ତତି ସମ୍ପର୍କରେ ସମୀକ୍ଷା କରିଛନ୍ତି

କମ୍ପୁଠାରେ ଅନୁଷ୍ଠିତ ଏହି ବୈଠକରେ ଆଗୁଆ ଯାତ୍ରୀ ପଞ୍ଜୀକରଣକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ

ଫେସ୍ବୁକ୍ କୁକରବଗ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ସ୍ପୀକାର କରିଛନ୍ତି ବ୍ୟବହାରକାରୀଙ୍କ ଡାଟା ସ୍ତରକ୍ଷା କ୍ଷେତ୍ରରେ କେତେକ ତ୍ରଟି ରହିଯାଇଛି ଏବଂ ଏହାର ସୁରକ୍ଷାପାଇଁ ପଦକ୍ଷେପ ନିଆଯାଉଛି ବ୍ୟକ୍ତିଗତ ତଥ୍ୟ ପ୍ରଘଟ ପ୍ରସଙ୍ଗରେ କେମ୍ବ୍ରଜ୍ ଆନାଲିଟିକା ସମ୍ପୃକ୍ତି ବିଷୟରେ ସୂଚନା ଦେଇ ସେ ଏହା କହିଛନ୍ତି

ସେ କହିଛନ୍ତି ନିଜ ଉପଭୋକ୍ତାମାନଙ୍କ ତଥ୍ୟ ସୁରକ୍ଷା କରିବା ଫେସ୍ବୁକ୍ର ଦାୟିତ୍ୱ ଏଥିରେ ଯଦି କମ୍ପାନୀ ଅସଫଳ ହୁଏ ତେବେ ତାହା ସେବା ପ୍ରଦାନ କରିବାପାଇଁ ଅନୁପଯୁକ୍ତ ବୋଲି ସେ କହିଛନ୍ତି ଅନ୍ୟପକ୍ଷରେ ଫେସ୍ବୁକ୍ରୁ ବିନିୟମ ଭାବେ ବ୍ୟକ୍ତିଗତ ଡାଟା ସଂଗ୍ରହ କରି ବିଭିନ୍ନ ଦେଶରେ ନିର୍ବାଚନକୁ ପ୍ରଭାବିତ କରୁଥିବା ଏବଂ ଡାଟା ଠୁଳକାରୀ ସଂସ୍ଥା କେମ୍ବ୍ରିଜ୍ ଆନାଲିଟିକା ଓ କଂଗ୍ରେସ୍ ଦଳ ମଧ୍ୟରେ କ'ଣ ସମ୍ପର୍କ ରହିଛି ବୋଲି ବିଜେପି ପ୍ରଶ୍ନ ଉଠାଇଛନ୍ତି ଗତକାଲି ନ୍ତଆଦିଲ୍ଲୀଠାରେ ଗଣମାଧ୍ୟମ ସମ୍ମୁଖରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ୍ର ଉଲ୍ଲ୍ଲେଖ କରି କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନପାଇଁ କଂଗ୍ରେସ ଏହି ସଂସ୍ଥାର ସେବା ଉପଯୋଗ କରି ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ଛବିକୁ ଅଧିକ ଆକର୍ଷଣୀୟ କରିବାର ପ୍ରୟାସ କରୁଛି ସାମାଜିକ ଗଣମାଧ୍ୟମରେ ତାଙ୍କର ଉପଲବ୍ଧତା ବୃଦ୍ଧି ପଛରେ ଏହି କମ୍ପାନୀର କିଭଳି ଭୂମିକା ରହିଛି ସେ ସମ୍ପର୍କରେ ଶ୍ରୀ ଗାନ୍ଧିଙ୍କଠାରୁ ସେ ଜବାବ୍ ଚାହିଁଛନ୍ତି ଆଇନ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସତର୍କ କରାଇ କହିଛନ୍ତି ଯଦି ଫେସ୍ବୁକ୍ ତା'ର ମଞ୍ଚରେ ଭାରତୀୟମାନଙ୍କ ବ୍ୟକ୍ତିଗତ ଡାଟାର ଅପବ୍ୟବହାର କରେ ତାହେଲେ ତା' ଉପରେ କଠୋର କାର୍ଯ୍ୟାନ୍ରଷାନ ଗ୍ରହଣ କରାଯିବ ମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି ଦେଶର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାପାଇଁ ଯେକୌଣସି ଉପାୟ ଅବଲମ୍ଭନ କରି ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ କେବେ ବି ବରଦାସ୍ତ କରାଯିବ ନାହିଁ କିମ୍ବା ଅନୁମତି ଦିଆଯିବ ନାହିଁ ସେ ଆହୁରି କହିଛନ୍ତି ଏହା କେବଳ କଂଗ୍ରେସ ଓ ଗୋଟିଏ ଡାଟା ଫାର୍ମ ମଧ୍ୟରେ ସଂଯୋଗ ସ୍ଥାପନର ପ୍ରଶ୍ନ ନୁହେଁ ବରଂ ଗଣତାନ୍ତିକ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଏକ ପ୍ରୟାସ ଇତିମଧ୍ୟରେ ଅଭିଯୁକ୍ତ ବ୍ୟକ୍ତିଗତ ଡାଟା ପ୍ରସ୍ତୁତକାରୀ ସଂସ୍ଥା କେମ୍ବ୍ରିଜ୍ ଅନାଲିଟିକାଙ୍କ ସହ କୌଣସି ସମ୍ପର୍କକୁ କଂଗ୍ରେସ ଖଣ୍ଡନ କରିଛି